ରାଜ୍ୟ ସରକାରଙ୍କ ତରଫରୁ ଯୁଗ୍ଗ ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ଡାଃ ଉମାକାନ୍ତ ଶତପଥୀ ଓ କେୟାର ହସପିଟାଲର ଚିପ୍ ଅପରେଟିଂ ଅଫିସର ମରୟର ବିନୋଦ ଧାବେ ବୁଝାମଶାପତ୍ରରେ ସ୍ୱାକ୍ଷର କରିଛନ୍ତି

ଏହି ହେଲିକେପ୍ଟର କୌଣସି ବିପଦପୂର୍ଣ୍ଣ ନିମ୍ନ ସ୍ଥାନକୁ ଆସିନାହି

ବିଜେଡ଼ି କହିଛି ଯେ ସମୟକୁ ଅପେକ୍ଷା କରାଯାଉ ଆଇନ୍ ତା ବାଟରେ ଯିବ

ଆନ୍ଦୋଳନ ଆକିଠାରୁ ବିଜେଡ଼ି ଶାସନରେ ବ୍ୟାପକ ପିସି କାରବାର ଦୁର୍ନୀତି ଭ୍ରଷ୍ଚାର ଓ ତୋଷାରପାତା ବିରୋଧରେ ବିଜେପି ପକ୍ଷର୍ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ